ମଧ୍ଧବର୍ତ୍ତୀ ଶ୍ରେଣୀଙ୍ ପାଇଁ କେନ୍ଦ୍ର ସରକାରଙ୍ ବଡ ଉପହାର

ମହ୍ୟ ଉପାଦନ ବୃଦ୍ଧି ଲାଗି ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି ଏଥିପାଇଁ ସ୍ୱତନ୍ତ ମହ୍ୟପାଳନ ବିଭାଗ ଖୋଲାଯିବ

ଗୃହ କିଣୁଥିବା ଲୋକମାନଙ୍କୁ ଜିଏସ୍ଟିରେ ରିହାତି ଦେବାର ବଜେଟ୍ରେ ପ୍ରସ୍ତାବ ରହିଛି ଶୀଘ୍ର ଏହା ଉପରେ ପରୀକ୍ଷା ନିରୀକ୍ଷା କରି ସୁପାରିସ୍ କରିବା ଲାଗି ମନ୍ତୀମାନଙ୍କର ଏକ ଗୋଷୀ ଗଠନ ସକାଶେ ପ୍ରସ୍ତାବ ରହିଛି

ଫଳତଃ ସେମାନେ କୌଣସି ଆୟକର ଦେବେ ନାହିଁ